ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି

ଆକି ଅପରାହ୍ରେ ରାଷ୍ରପତି ରାଉରକେଲାର ସୁପର ସ୍ବେଶାଲିଟି ହସ୍ପିଟାଲକୁ ଲୋକାର୍ପଣ କରିବେ

ଆସନ୍ତା କାଲି ହେବ ମା' ବୁଢ଼ୀ ଠାକୁରାଶୀ ଯାତ୍ରାନିମନ୍ତେ ଶୁଭଖୁଣ୍ଣି ସ୍ତାପନ ଏ ନେଇ ଆଜି ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବ୍ରହ୍କପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଶ୍ତା ବି ଏମ ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାର ଏବଂ ଯାତ୍ରାର ମୁଖ୍ୟ ଆୟୋଜକ ଶ୍ରୀ ପି ଦୁର୍ଗା ପ୍ରସାଦ ଦେଶିବେହେରାଙ୍କ ମଧ୍ଧରେ ଆଲୋଚନା ହୋଇଛି ଯାତ୍ରା ପରିଚାଳନା ସମନ୍ୱୟ କମିଟି ସଦସ୍ୟଙ୍କ ଉପସ୍ଥିତିରେ ମିଳିତ ବୈଠକରେ ଏହି ନିଷ୍ବଉି ହୋଇଛି

କୋଭିଡ ସ୍ଥିତିକୁ ଦେଖ୍ ଯାତ୍ରା ଅବଧି ବୃଦ୍ଧି ହେବ ବୋଲି ବୈଠକରେ ସ୍ଥିର ହୋଇଛି ପ୍ରତି ଦୁଇ ବର୍ଷରେ ଥରେ ହେଉଥିବା ଏହି ଯାତ୍ରା ପାଇଁ ଅନୁମତି ମିଳିବା ପରେ ସବୁ ମହଲରେ ଆନନ ପ୍ରକାଶ ପାଇଛି